ପ୍ରଧାନମନ୍ତୀ କହିଛନ୍ତି କୌଣସି ସଭ୍ୟ ସମାଜ ମହିଳାମାନଙ୍କ ପ୍ରତି ହେଉଥିବା ଅନ୍ୟାୟକୁ ବରଦାସ୍ତ କରିପାରିବ ନାହି

ଏଥଲାଗି ଶ୍ରୀକୀଉଙ୍କର କେତେକ ସ୍ୱତନ୍ତ ନୀତି ଅନୁଷିତ ହେଉଛି

ଏହିସବୁ ରାକ୍ଷୀକୁ ପାଟରା ସେବକ ପ୍ରସ୍ତୁତ କରି ତାହାକୁ ଶ୍ରୀମନ୍ଦିର ପ୍ରଶାସନକୁ ଦେଇଛନ୍ତି ଏହି ଅବସରରେ ଆଜି ବଡଦଉଳରେ ଶ୍ରୀବଳଭଦ୍ରଙ୍କ ଜନ୍କନୀତି ଅନୁଷ୍ଷିତ ହେବା ସହିତ ବଳଭଦ୍ରଙ୍କ ବାଡରେ ଷଷୀ ମାର୍କଶ୍ଡି ପ୍ରଜା ଅନୁଷ୍ଠିତ ହେଉଛି

ଭଦ୍ରକ ଗୋଶାଳାରେ ଗୋମାତାଙ୍କୁ ବନ୍ଦାପନା କରାଯାଇ ମହିଳାମାନେ ରାକ୍ଷୀ ବାକ୍ଷି ପ୍ପଜାର୍ଚ୍ଚନା କରିଛନ୍ତି

ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ରକ୍ଷାବକ୍ଷନ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଛା ଜଣାଇଛନ୍ତି

ଗଜପତି ଜିଲ୍ଲାରେ ଓର୍ମାସ୍ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଉଛି

ଆଜି ବଲାଙ୍ଗୀର କଳାହାଣ୍ଡି ସମ୍ୟଲପ୍ରର ଝାରସ୍ରଗ୍ରଡା ବରଗଡ ସୁନ୍ଦରଗଡ଼ ନ୍ଆପଡା ଏବଂ ସୋନପୁରରେ ପ୍ରବଳ ବର୍ଷାର ସ ରହିଛି